ଦେଶରେ ସମସ୍ତ ଜିଲ୍ଲାରେ ତିନୋଟି ଜୋନରେ ବର୍ଗୀକରଣ କରାଯାଇଛି

ଏହି ଆକ୍ରାନ୍ତମାନେ ସମସେ ଯାଜପୁର ଜିଲ୍ଲାର ବାସିନ୍ଦା

ତେବେ ଏହି ବୈଠକରେ କେନ୍ଦ ପେଟ୍ରୋଲିୟମ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ଦି ଜରିଆରେ ଯୋଗଦେଇଥିଲେ